ଦୀପାବଳି ଆକି ଆଲୋକପର ପର୍ବ ଦୀପାବଳି

ବାଶ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି

ବିଭିନ୍ନ ଗଳିକନ୍ଦି ଏବଂ ଅଣଓସାରିଆ ଅଞଳ ଗୁଡ଼ିକରେ ନିଆଁ ଲିଭାଇବା ପାଇଁ ଅଗ୍ରିଶମ ବିଭାଗ ପକ୍ଷରୁ ସ୍ୱତନ୍ତ ବାଇକ୍ର ବ୍ୟବସ୍ରୁ କରାଯାଇଛି

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖ୍ଆଗରେ ରଖ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି

ଚିକିହାଳୟରେ ଥିବା ଆହାର କେନ୍ଦରେ ଖାଦ୍ୟପଦାର୍ଥ ଯାଞ କରିବା ସହ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ

ତାଙ୍କର ରଚିତ ପୁସ୍ତକ 'ଚରୁ ଚିବର ଓ ଚର୍ଯ୍ୟା' ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି